ଜୀବନରେ ଯୋଗାଭ୍ୟାସକ୍ତ ଏକ ଅଂଶଭାବେ ଗ୍ରହଣ କରିବାକୁ ସେ ଲୋକମାନଙ୍କୁ ଆହ୍ୱାନ ଜଣାଇଛନ୍ତି

ଦ୍ୱିତୀୟ ମ୍ୟାଚ୍ରେ ଫ୍ରାନ୍ସ ଓ ପେରୁ ମଧ୍ୟରେ ଏବଂ ତୂତୀୟ ମ୍ୟାଚ୍ରେ ଆର୍ଜେକ୍ଟିନା ଓ କ୍ରୋଏସିଆ ମଧ୍ୟରେ ଆଜି ମୁକାବିଲା ହେବ ଯୋଗ ଚତ୍ରର୍ଥ ଅନ୍ତର୍କାତୀୟ ଯୋଗ ଦିବସ ଆଜି ଦେଶ ଓ ବିଦେଶରେ ବହ୍ର ମାତ୍ରାରେ ପାଳନ କରାଯାଇଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଙ୍ଗଲ ଗବେଷଣା ପ୍ରତିଷ୍ଠାନ ପରିସରରେ ହକାର ହକାର ସଂଖ୍ୟକ ଯୋଗାଭ୍ୟାସକାରୀଙ୍କର ନେତୃତ୍ୱ ନେଇଥିଲେ ଯୋଗକୁ ଜୀବନର ଏକ ଅଂଶ ଭାବରେ ଗ୍ରହଣ କରିବା ପାଇଁ ସେ ଆହ୍ୱାନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସାରା ବିଶ୍ୱରେ ଯୋଗ ଏକ ବୃହତ୍ ଏକତାର ଶକ୍ତି ଭାବେ ଉଭା ହୋଇଛି ଏବଂ ଏକ ସର୍ବବୃହତ୍ ଗଣଆନ୍ଦୋଳନରେ ପରିଣତ ହୋଇଛି ସେ କହିଛନ୍ତି ଯୋଗ ହେଉଛି ଭାରତୀୟ ପରମ୍ପରାର ଏକ ଅଂଶ ଏବଂ ଏହା ଲୋକମାନଙ୍କୁ ଏକତା ସ୍ତ୍ରରେ ବାନ୍ଧିଥାଏ ଏହା ରୋଗର୍ ନିରୋଗ ଆଡ଼କୁ ନେଇଥାଏ ଏବଂ ଏକତାର ବନ୍ଧନ ସ୍କ୍ଷି କରିଥାଏ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ ଅନେକ କେନ୍ଦ୍ରମନ୍ତ୍ରୀ ଏବଂ ରାଜ୍ୟ ମ୍ରଖ୍ୟମନ୍ତ୍ରୀମାନେ ନିଜ ନିଜ ରାଜ୍ୟରେ ଯୋଗ ଦିବସରେ ଅଂଶଗ୍ରହଣ କରିଥିବାର ଖବର ମିଳିଛି ମୁମ୍ଭାଇରେ ଯୋଗ ଦିବସ ଉପଲକ୍ଷେ ଲୋକମାନଙ୍କ ସହ ଯୋଗାଭ୍ୟାସ କଲାବେଳେ ଉପରାଷ୍ଟ୍ର ଭେଙ୍କୟା ନାଇଡୁ କହିଛନ୍ତି ଏକ ସୁସ୍ଥ ଦେଶ ଗଠନ ପାଇଁ ବିଦ୍ୟାଳୟ ପାଠ୍ୟକ୍ରମରେ ଯୋଗକୁ ସାମିଲ କରାଯିବାର ଆବଶ୍ୟକତା ରହିଛି ସେ କହିଛନ୍ତି ପୁରାତନ ଭାରତୀୟ ସଭ୍ୟତାର ଏହି ଶୃଙ୍ଖଳା ଭାରତ ପକ୍ଷରୁ ବିଶ୍ୱ ପାଇଁ ଏକ ଅମ୍ବଲ୍ୟ ଉପହାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ସେଠାରେ ଉପସ୍ଥିତ ଥିଲେ ରାଜଧାନୀ ଦିଲ୍ଲୀରେ ସ୍ଚଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋଡ୍ ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ୍ ଏବଂ ଅନ୍ୟମାନେ ବିଭିନ୍ନ ସ୍ଥାନରେ ଯୋଗ ଅଭ୍ୟାସର ନେତୃତ୍ୱ ନେଇଥିଲେ ଉତ୍ତରପ୍ରଦେଶରେ ମୁଖ୍ୟ ଯୋଗ ଉହବ ଲକ୍ଷ୍ରୌ ସ୍ଥିତ ରାଜଭବନ ପରିସରରେ ଅନୁଷ୍ଠିତ ହୋଇଥିଲା ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ସେଠାରେ ଯୋଗ ଦେଇଥିଲେ ଶ୍ରୀ ସିଂ କହିଛନ୍ତି ବିଶ୍ୱରେ ଯୋଗର ବିକାଶ ପାଇଁ ସାଂସ୍କୃତିକ କ୍ରଟନୀତିକୁ ସଫଳ ରୂପାୟନ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦକ୍ଷତା ପ୍ରତିପାଦନ କରିଛନ୍ତି ରାଜ୍ୟପାଳ ରାମ ନାୟକ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟର ମନ୍ତ୍ରୀମାନେ ସେଠାରେ ଉପସ୍ଥିତ ଥିଲେ

ରାଜ୍ୟପାଳ ଓପି କୋହଲି ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ଅହନ୍ମଦାବାଦ୍ଠାରେ ଯୋଗାଭ୍ୟାସର ନେତୃତ୍ୱ ନେଇଥିଲେ

ନାଗାଲାଣ୍ଡର ରାଜଧାନୀ କୋହିମା ସ୍ଥିତ ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍ରେ ଅନୁଷ୍ଠିତ ଯୋଗ କାର୍ଯ୍ୟକ୍ରମରେ ରାଜ୍ୟପାଳ ବିପି ଆଚାର୍ଯ୍ୟ ଓ କେନ୍ଦ୍ର ମନ୍ତ୍ରୀ ସିଆର୍ ଚୌଧୁରୀ ଅଂଶଗ୍ରହଣ କରିଥିଲେ ଆକାଶବାଣୀର ସମ୍ଘାଦ ସେବା ବିଭାଗ ପକ୍ଷରୁ ଯୋଗର ମହିମା ସଂକ୍ରାନ୍ତୀୟ ଏକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା କାତିସଂଘରେ ମଧ୍ୟ ଯୋଗ ଦିବସ ପାଳନ କରାଯାଇଛି ଶ୍ରୀଲଙ୍କା ନେପାଳ ଦକ୍ଷିଣ କୋରିଆ କ୍ରୋଏସିଆ ଫିନ୍ଲାଣ୍ଡ ଓ ହେଲ୍ସିଙ୍କ୍ ଆଦି ରାଷ୍ଟ୍ରଗୁଡ଼ିକରେ ଯୋଗଦିବସ ପାଳନ ହୋଇଥିବା ଖବର ମିଳିଛି ପ୍ରେକ୍ ଯୋଗ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୁରିନାମ ରାଷ୍ଟ୍ରପତି ଡେଜିରେ ଡେଲାନୋ ବୁଟୋରସିଙ୍କ ସହ ପାରାମାରିବୋଠାରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଅଂଶଗ୍ରହଣ କରିଛନ୍ତି ଦୁଇ ଦେଶର ରାଷ୍ଟ୍ର ମୁଖ୍ୟ ଏକାଠି ଯୋଗ ଅଭ୍ୟାସ କରିବା ପ୍ରଥମ ଘଟଣା ଗତକାଲି ସୁରିନାମର ସଂସଦରେ ଉଦ୍ବୋଧନ ଦେଲା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗର ଆନନ୍ଦ ଉପଭୋଗ କରିବା ଓ ଯୋଗ ଦିବସ ଉପଲକ୍ଷେ ଯୋଗାଭ୍ୟାସ କରିବା ପାଇଁ ସାଂସଦମାନଙ୍କୁ ତଥା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ ଜଣାଇଥିଲେ ଏହି ଅବସରରେ ଶ୍ରୀ କୋବିନ୍ଦ କହିଛନ୍ତି ଯୋଗ କେବଳ ଭାରତର ନୁହେଁ ଏହା ବିଶ୍ୱବାସୀଙ୍କର ଡବୁସିଡି ଯୋଗ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ମେନକା ଗାନ୍ଧି ଗର୍ଭବତୀ ମହିଳାମାନଙ୍କ ସହ ନ୍ତଆଦିଲ୍ଲୀରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛନ୍ତି ଗର୍ଭବତୀ ମହିଳାମାନଙ୍କ ଦ୍ୱାରା ଯୋଗାଭ୍ୟାସର ଅଭିଜ୍ଞତା ସମ୍ପର୍କରେ ସେ ପଚାରି ବୁଝିଛନ୍ତି ଶ୍ରୀମତୀ ଗାନ୍ଧି କହିଛନ୍ତି ଗର୍ଭାବସ୍ତାରେ ଯୋଗ କରିବା ଦ୍ୱାରା ମାନସିକ ସ୍ତିରତା ଆଣିଥାଏ ଏବଂ ମହିଳାମାନଙ୍କୁ ସ୍ୱାଭାବିକ ପ୍ରସବ ପାଇଁ ପ୍ରସ୍ତୁତ କରିଥାଏ ସେ ତାଙ୍କର ନିକର ଦୈନନ୍ଦିନ ଯୋଗାଭ୍ୟାସ ସଂକ୍ରାନ୍ତରେ ଜଣାଇଛନ୍ତି ଏବଂ ସୁସ୍ଥ ଓ ସୁଖୀ ରହିବା ପାଇଁ ଯୋଗାଭ୍ୟାସ କରିବା ସକାଶେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ୟୁପି ଏଟିଏସ୍ ଗୋରଖପୁର ସନ୍ତାସବାଦ ପାର୍ଷି ଯୋଗାଣର ମୁଖ୍ୟ ଷଡ଼ଯନ୍ତକାରୀକୁ ଉତ୍ତରପ୍ରଦେଶ ସନ୍ତାସବାଦ ବିରୋଧୀ ସ୍କାଡ୍ ଏଟିଏସ୍ ମହାରାଷ୍ଟ୍ର ଏଟିଏସ୍ ର ସହାୟତାରେ ପୁଣେରୁ ଗିରଫ୍ କରିଛି

ଗତନଭେମ୍ବର ମାସରେ ସେମାନଙ୍କୁ ଗିରଫ୍ କଲାବେଳେ ସେଇ ଅଫିସରମାନେ ପ୍ରୋବେସନ୍ରେ ଥିଲେ ସେମାନେ ଏବେ ଗୌହାଟି କେନ୍ଦ୍ରୀୟ ଜେଲ୍ରେ ଅଛନ୍ତି ଆସାମ ଲୋକସଭା ଆୟୋଗର ଅଧ୍ୟକ୍ଷ ରାକେଶ ପାଲ୍ଙ୍କୁ ସେମାନେ ଲାଞ୍ଚ ଦେଇଥିଲେ

ସନ୍ତାସବାଦୀ କାର୍ଯ୍ୟ ପାଇଁ ସେମାନଙ୍କୁ ତାଲିମ୍ ଦିଆଯାଇଥିଲା କିନ୍ତୁ ମୁଖ୍ୟ ସ୍ରୋତରେ ଯୋଗ ଦେବା ଲାଗି ସେମାନେ ନିଷ୍କଭି ନେବା ପରେ ଆତ୍କସମର୍ପଣ କରିଥିବାର କଣାପଡ଼ିଛି ମୂଳ ଅଧିବାସୀମାନଙ୍କୁ ଅପହରଣ କରିବା ସମେତ ଉଲ୍ଫା ନେତାମାନଙ୍କର କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ସେମାନେ ଅସ୍ତ୍ରଶସ୍ତ ସହ ଆତ୍କସମର୍ପଣ କରିଛନ୍ତି ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ବାଣିଜ୍ୟ ବିଭାଗର ନୂଆ କାର୍ଯ୍ୟାଳୟ ବାଣିଜ୍ୟ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ

ଏଥିପାଇଁ ପାଖାପାଖି ପାଞ୍ଚ ଏକର ଜମି ଦିଆଯାଇଛି ଏହି କାର୍ଯ୍ୟାଳୟରେ ଏକ ହଜାର କର୍ମଚାରୀ କାମ କରିବେ ୟୁଏସ୍ ଆମେରିକାରୁ ରପ୍ତାନୀ ହେଉଥିବା ଅନେକ ସାମଗ୍ରୀ ଉପରେ ଭାରତ ବର୍ହିଶୁଳ୍କ ବୃଦ୍ଧି କରିଛି

ଏହାଦ୍ୱାରା ଆମେରିକା ପକ୍ଷରୁ ଶୁଳ୍କ ବୃଦ୍ଧି ପ୍ରଭାବ ହ୍ରାସ ପାଇବ ତେବେ ଆମେରିକାରୁ ଆମଦାନୀ ହେଉଥିବା ମୋଟର ସାଇକେଲ୍ଗୁଡ଼ିକ ଉପରେ ଶୁଳ୍କ ବୃଦ୍ଧି କରାଯାଇ ନାହିଁ ଇଓଡବ୍ଲ୍ୟ ହଜାର ହଜାର ସଂଖ୍ୟକ ଜମାକାରୀଙ୍କୁ ଠକି ଥିବା ଅଭିଯୁକ୍ତ ଡିଏସ୍କେ କମ୍ପାନୀ ବିରୁଦ୍ଧରେ ଦୁଇ ହଜାର କୋଟି ଟଙ୍କାର ଠକେଇ ମାମଲାରେ ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ରବିନ୍ଦ୍ର ମରାଠେଙ୍କ ସମେତ ବ୍ୟାଙ୍କ୍ର କେତେକ ବରିଷ୍ଣ ଅଫିସର୍କ୍ର ପୁଣେ ପ୍ରଲିସ୍ର ଅର୍ଥନୈତିକ ଅପରାଧ ଶାଖା ଗିରଫ୍ କରିଛି ବ୍ୟାଙ୍କ୍ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ରାଜେନ୍ଦ୍ର ଗୁପ୍ତା କ୍ଷେତ୍ରିୟ ପରିଚାଳକ ନିତ୍ୟାନନ୍ଦ ଦେଶପାଣ୍ଡେ ଏବଂ ପୂର୍ବତନ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ସୁଶିଲ ମୁହୁନୁଦଙ୍କୁ ଗିରଫ୍ କରାଯାଇଥିବା ଜଣାପଡ଼ିଛି ଏକ ଗୃହ ନିର୍ମାଣ ପ୍ରକଳ୍ପ ପାଇଁ ଡିଏସ୍କେ କମ୍ପାନୀକୁ ଶହେ କୋଟି ଟଙ୍କାର ରଣ ଅବୈଧ ଭାବେ ମଞ୍ଜୁର କରିବା ପାଇଁ ଷଡ଼ଯନ୍ତ କରିଥିବା ଅଭିଯୋଗରେ ସେମାନଙ୍କୁ ଗିରଫ୍ କରାଯାଇଛି

ସ୍କାଟ୍ସିଟି ମିଶନ୍ ଅଧୀନରେ ଶହେଟି ନଗରକୁ ବାଛିବା ପାଇଁ ସ୍ଥିର କରାଯାଇଥିଲା

ଆମର ସମ୍ଭାଦଦାତା ଜଣାଇଛନ୍ତି ଜଣେ ସମ୍ପର୍କୀୟଙ୍କ ଶେଷ କୃତ୍ୟ ସମ୍ପନ୍ନ ଉତ୍ସବରେ ଯୋଗ ଦେବା ପାଇଁ ଗୋଆଲିଅରରୁ ମୋରେନା ଜିପ୍ରେ ଯାଉଥିବା ବେଳେ ବିପରିତ ଦିଗରୁ ଆସୁଥିବା ସେହି ବାଲି ବୋଝେଇ ଟ୍ରାକ୍ଟରଟି ସେମାନଙ୍କ ଗାଡ଼ିକୁ ଧକୁ ଦେଇଥିଲା

ରପ୍ତାନୀ ଭିଭିକ ଶାଖା ଓ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ଗୁଡ଼ିକ ପାଇଁ ରପ୍ତାନୀ ବିକାଶ ପରିଷଦର ତଥ୍ୟରୁ କଶାପଡ଼ିଛି ଯେ ବାୟୋଟେକ୍ ରସାୟନ ଫାର୍ମାସ୍ୟୁଟିକାଲ୍ କମ୍ପ୍ୟୁଟର ଇଲେକ୍ରୋନିକ୍ଟ ଅଣପାରମ୍ପରିକ ଶକ୍ତି ପ୍ଲାଷ୍ଟିକ୍ ରବର ଓ ସେବା ଆଦି କ୍ଷେତ୍ରରେ ଏହି ଅଭିବୃଦ୍ଧି ସାଧନ ହୋଇଛି

ଡେନ୍ମାର୍କ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ତ୍ତମାନ ଖେଳ ଚାଲିଛି ରାତି ସାଢ଼େ ଆଠଟାରେ ଫ୍ରାନ୍ୱ ଓ ପେରୁ ମଧ୍ୟରେ ମୁକାବିଲା ହେବ